ହରଦିପ୍ ସିଂ ଫ୍ଲାଇଟ୍ କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି ଯେ ଘରୋଇ କିମ୍ବା ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ କରିବା ସଂପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପଭି ନିଆଯାଇ ନାହିଁ ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ନିଷ୍ପଭି ନିଆଯିବା ପରେ ହିଁ ବୁକିଂ ପ୍ରକ୍ରିୟା ଆରମ୍ଭ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ ଯୋଗେ ବିମାନ ସେବା ସଂସ୍ଥାଗୁଡ଼ିକୁ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଲକଡାଉନ ଯୋଗୁଁ ବିମାନ ଯାତ୍ରା ରଦ୍ଦ ଥିବାବେଳେ ଜୁନ୍ ପହିଲାରୁ ଆନ୍ତର୍ଜାତିକ ଉଡ଼ାଣ ଆରମ୍ଭ କରିବାକୁ ଗତକାଲି ଏୟାର ଇଣ୍ଡିଆ ବୁକିଂ ଆରମ୍ଭ କରିବାକୁ ଘୋଷଣା କରିବା ପରେ ସରକାରଙ୍କ ପକ୍ଷରୁ ଏହି ସ୍ୱଷ୍ଟୀକରଣ ଦିଆଯାଇଛି

ପିଏମ୍ କୋଭିଡ ନାଇଣ୍ଟିନ୍ ଦେଶରେ କୋଭିଡ ନାଇଷ୍ଟିନ୍କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଆବଶ୍ୟକୀୟ ପ୍ରତିଶେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ଏଥିଲାଗି ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଲକଡାଉନ ପରିସ୍ଥିତିରେ ଦେଶବ୍ୟାପୀ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଉପଲବ୍ଧ କରାଇବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ମନ୍ତବ୍ୟ ଉପରେ ଟ୍ସିଟ୍ କରି ଶ୍ରୀ ମୋଦି ଏହା କହିଛନ୍ତି ସେ କହିଛନ୍ତି ମିଳିତ ଉଦ୍ୟମରେ ଆମେ ନିଶ୍ଚିତ ଭାବେ ଏହି କୋଭିଡ୍ ନାଇଷ୍ଟିନ୍ ବିଶ୍ୱ ମହାମାରୀକୁ ପ୍ରତିହତ କରିପାରିବା

ହେଲ୍ଥ କେୟାର ଆଇସିଏମ୍ଆର ଭାରତୀୟ ଭେଷଜ ଗବେଷଣା ପରିଷଦର ରିପୋର୍ଟ ଅନୁଯାୟୀ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ବଟିକା ସେବନ କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ତଳିପେଟ ଯନ୍ତ୍ରଣା ଓ ବାନ୍ତି ଅନୁଭୂତ ହେବା ସହିତ ରକ୍ତଶର୍କରାର ଲକ୍ଷଣ ପରିଲକ୍ଷିତ ହେଉଛି

ପ୍ରତିକାରାତ୍ମକ ପଦକ୍ଷେପ ସ୍ୱର୍ପ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏହି ଏଚ୍ସିକ୍ୟୁ ବଟିକା ଖାଇବା ପାଇଁ ଦିଆଯାଉଛି ବୋଲି ଆଇସିଏମ୍ଆର କହିଛି

ପଲ୍ସେସ୍ ଏମ୍ଏସପି ଦେଶର ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ସଠିକ୍ ମୂଲ୍ୟ ସୁନିଶ୍ଚିତ କରିବାର ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ଦରରେ ଡାଲି ଓ ତୈଳବୀଜ କ୍ରୟ କରିବା ପ୍ରକ୍ରିୟା ଜାରି ରଖିଛନ୍ତି

ଏଫ୍ଡିଆଇ ପଲିସି କୋଭିଡ୍ ନାଇଷ୍ଟିନ୍ ବିଶ୍ୱ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପ୍ରଚଳିତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜ ନିବେଶ ନୀତିର ସମୀକ୍ଷା କରିଛନ୍ତି ବର୍ଭମାନ ପରିସ୍ଥିତିର ଲାଭ ଉଠାଇ କିଛି ଘରୋଇ କମ୍ପାନିକୁ କିଣିନେବା ଉଦ୍ୟମ ଉପରେ ଅଙ୍କୁଶ ଲଗାଇବା ସକାଶେ ଏହା କରାଯାଇଛି ପ୍ରଚଳିତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ନୀତିରେ ପରିବର୍ତ୍ତନ କରାଯାଇ ଏବେ କେନ୍ଦ୍ର ସରକାରଙ୍କ ମାଧ୍ୟମରେ କେବଳ ଭାରତ ସୀମାକୁ ଲାଗି ପଡ଼ୋଶୀ ଦେଶର ବ୍ୟକ୍ତି ବା କମ୍ପାନି ଦେଶରେ ପୁଞ୍ଜି ନିବେଶ କରିପାରିବେ ଏହା ବ୍ୟତୀତ ଅନ୍ୟ ରାଷ୍ଟ୍ରରେ ଥିବା ଭାରତୀୟ ମାଲିକାନାର କମ୍ପାନିମାନେ ଦେଶରେ ପ୍ରତ୍ୟକ୍ଷ ପୁଞ୍ଜ ନିବେଶ କରିପାରିବେ ପାକିସ୍ତାନରେ ଥିବା କମ୍ପାନି ଓ ନାଗରିକମାନେ ପ୍ରତିରକ୍ଷା ମହାକାଶ ଆଶବିକ ଶକ୍ତି ଓ ଅନ୍ୟାନ୍ୟ କେତେକ କ୍ଷେତ୍ରକୁ ଛାଡ଼ିଦେଲେ ପୁଞ୍ଜି ନିବେଶ କରିପାରିବେ ଭାରତୀୟ କମ୍ପାନିର ମାଲିକାନା ପରିବର୍ତ୍ତନ କରାଯାଉଥିବା ବେଳେ ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ କରାଯିବାକୁ ନୂତନ ନୀତିରେ ବ୍ୟବସ୍ଥା କରାଯାଇଛି

ଅମିତ ଶାହା ସମୀକ୍ଷା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମନ୍ତ୍ରଣାଳୟ ପକ୍ଷରୁ କୋଭିଡ୍ ନାଇଷ୍ଟିନ୍ ମହାମାରୀ ବିରୁଦ୍ଧରେ ଲଢ଼େଇ କରିବା ଲାଗି ସ୍ଥାପନ କରାଯାଇଥିବା ବିଭିନ୍ନ କଣ୍ଟ୍ରୋଲରୁମ୍ଗୁଡ଼ିକର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି ଏହି ଅବସରରେ ଶ୍ରୀ ଶାହା କୋଭିଡ୍ ନାଇଷ୍ଟିନ୍ ସ୍ଥିତି ସଂପର୍କରେ ବିଭିନ୍ନ ରାଜ୍ୟରେ ଥିବା କଣ୍ଟ୍ରୋଲ୍ରୁମ୍ଗୁଡ଼ିକର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି